କଥାବାର୍ତ୍ତା ପରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହେବାର ଆଶା କରାଯାଉଛି

ଉଜ୍ବେକିସ୍ତାନ ପ୍ରେକ୍ ଉଜ୍ବେକିସ୍ତାନ ରାଷ୍ଟ୍ରପତି ଶାବ୍କତ୍ ମିର୍ଜିୟୋୟେବ୍ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା କରୁଛନ୍ତି ଏହି କଥାବାର୍ତ୍ତା ପରେ ଦୁଇ ଦେଶ ମଧ୍ୟରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁଙ୍କୁ ମଧ୍ୟ ସାକ୍ଷାତ୍ କରିବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ତାଙ୍କର ସାକ୍ଷାତ୍ ଆଲୋଚନା ହୋଇଛି ତାଙ୍କୁ ଆଜି ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ସମ୍ପର୍କ ପାରମ୍ପରିକ ଭାବେ ବନ୍ଧୁତାପୂର୍ଣ୍ଣ ଓ ଘନିଷ୍ଠ ରହିଆସିଛି

ଦୂଇ ନେତାଙ୍କ ମଧ୍ୟରେ ବାଣିଜ୍ୟ ଓ ପ୍ରଞ୍ଜିନିବେଶ ଉନ୍ୟନମୂଳକ ସହଯେଗ ଶିକ୍ଷା ପୁନଃ ନବୀକରଣ ଶକ୍ତି ସଂଯୋଗ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ସହଯୋଗପାଇଁ ଗଠନମଳକ କଥାବାର୍ତ୍ତା ହୋଇଛି ଶ୍ରୀ ମିର୍ଜିୟୋୟେବ୍ କହିଛନ୍ତି ଉଜ୍ବେକିସ୍ତାନର ଲୋକମାନଙ୍କ ହୃଦୟରେ ଭାରତ ପ୍ରତି ଏକ ସ୍ୱତନ୍ତ୍ର ସମ୍ମାନ ରହିଛି ସେ କହିଛନ୍ତି ବର୍ତ୍ତମାନ ଭାରତ ଏକ ଦ୍ରତ ପ୍ରଗତି ହାସଲକାରୀ ରାଷ୍ଟ୍ର ଓ ବିଶ୍ୱ ସ୍ତରରେ ଏକ ଶକ୍ତିଶାଳୀ ରାଷ୍ଟ୍ରଭାବେ ଉଭା ହେଉଛି ଶ୍ରୀ ମିର୍ଜିୟୋୟେବ୍ ରାଜଘାଟ ଯାଇ ଜାତିର ଜନକ ମହାତ୍ଲାଗାନ୍ଧିଙ୍କ ସ୍କାରକୀ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପିଏମ୍ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଚତା ପ୍ରତି ଗୁରୁତ୍ୱ ଆରୋପ କରି କହିଛନ୍ତି ମହାତ୍ମାଗାନ୍ଧିଙ୍କ ଜୀବନର ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ନୀତି ଥିଲା ଗ୍ରଜରାତ୍ର ରାଜକୋଟ୍ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଗାନ୍ଧିଜୀଙ୍କୁ ସ୍ୱଚ୍ଚତା ଓ ସ୍ୱାଧୀନତା ମଧ୍ୟରେ ଗୋଟିଏକୁ ବାଛିବାକୁ ଥିଲା ଓ ସେ ପ୍ରଥମେ ସ୍ୱଚ୍ଚତାକୁ ବାଛିଥିଲେ

ଶ୍ରୀ ମୋଦି ରାଜକୋଟ୍ଠାରେ ମହାତ୍ଲାଗାନ୍ଧି ସଂଗ୍ରାହଳୟକୁ ଉଦ୍ଘାଟନ କରିଛନ୍ତି ସେ କହିଛନ୍ତି ଏହି ସଂଗ୍ରହାଳୟ ଗାନ୍ଧି ସଂସ୍କୃତି ମୂଲ୍ୟବୋଧ ଓ ଦର୍ଶନ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବ

ପିଏମ୍ ପ୍ରେଜ୍ ବାର୍ଥଡେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ବାାର୍ତ୍ତାରେ କହିଛନ୍ତି ବିଭିନ୍ନ ବିଷୟରେ ଶ୍ରୀ କୋବିନ୍ଦ୍ଙ୍କ ଜ୍ଞାନ ଓ ଦୂରଦ୍ଷ୍ଟିରୁ ଦେଶବାସୀ ଉପକୃତ ହୋଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସମାଜର ସବୁ ବର୍ଗ ସହ ସେ ଯୋଡ଼ି ହୋଇପାରିଛନ୍ତି

ସରକାରୀ ବଣ୍ଡ୍ କିଣା ମାଧ୍ୟମରେ ଏହି ନଗଦି ଛଡ଼ାଯିବ ରିଜର୍ଭ ବ୍ୟାଙ୍କ୍ ଏକ ଇସ୍ତାହାରରେ କହିଛି ନଗଦି ଆବଶ୍ୟକତାକୁ ଅଟକଳ କରାଯିବା ପରେ ଓପନ୍ ମାର୍କେଟ୍ ଅପରେସନ୍ ଅଧୀନରେ ସରକାରୀ ଅଂଶଧନ କିଶାଯିବା ପାଇଁ ନିଷ୍କଭି ନିଆଯାଇଥିଲା ସରକାରୀ ବଣ୍ଡ୍ କିଣିବାପାଇଁ ନିଲାମ ଅକ୍ଟୋବର ମାସ ଦ୍ୱିତୀୟ ତୂତୀୟ ଓ ଚତୁର୍ଥ ସପ୍ତାହରେ କରାଯିବ

ଏହି ସମୟରେ ରାଜ୍ୟର ଟିକସ ବଣ୍ଟନ ସଂକ୍ରାନ୍ତରେ ଆଲୋଚନା ହେବ ଅର୍ଥ କମିଶନ ସଦସ୍ୟମାନେ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରିବେ ସେମାନେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ସାକ୍ଷାତ୍ କରିବାର କାର୍ଯ୍ୟସ୍ଟ୍ରଚୀ ରହିଛି ଏହାଛଡ଼ା ଅର୍ଥ କମିଶନ୍ ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାରଙ୍କୁ ସାକ୍ଷାତ୍ କରିବେ

ଇଡି କହିଛି ସେହି ସମ୍ପଭିଗୁଡ଼ିକ କୋଠାବାଡ଼ି ଜମିଜମା ଗହଣା ଓ ବ୍ୟାଙ୍କ୍ ଜମା ଆକାରରେ ଭାରତ ବ୍ରିଟେନ୍ ଓ ନ୍ୟୁୟର୍କରେ ଥିଲା ଇଡି କହିଛି କଳାଧନ ନିବାରଣ ଆଇନର ବିଭିନ୍ନ ନିର୍ଦ୍ଦେଶନାମାକୁ ଭିତ୍ତିକରି ସମ୍ପଭିଗୁଡ଼ିକୁ ଅଚଳ କରାଯାଇଛି ନିରବ ମୋଦି ଓ ତାଙ୍କର ସମ୍ପର୍କୀୟ ମେହୁଲ୍ ଚୋକ୍ସି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି ଖବର ଅନୁସାରେ ଦୁଇ ବ୍ୟବସାୟୀ ମୁମ୍ବାଇର ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ବ୍ରାଡି ହାଉସ୍ ଶାଖାରେ ଏହି ଆର୍ଥକ ଠକେଇ କରିଥିଲେ

ଆସନ୍ତାକାଲି ସେ ରାଷ୍ଟ୍ରପତି ଭବନ ସଂସ୍କୃତି କେନ୍ଦ୍ରରେ ଆୟୋଜିତ ମହାତ୍କା ଗାନ୍ଧି ଅନ୍ତର୍ଜାତୀୟ ପରିମଳ ସମ୍ମିଳନୀରେ ଅଂଶଗ୍ରହଣ କରିବେ

ବୈଦେଶିକ ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି କାତିସଂଘ ମୁଖ୍ୟ ପ୍ରଥମ ଅନ୍ତର୍ଜାତୀୟ ସୌର୍ଯ୍ୟ ମେଣ୍ଟ ସମ୍ମିଳନୀର ମିଳିତ ଉଦ୍ଘାଟନୀ ଉହବ ଦ୍ୱିତୀୟ ପୁନଃ ପୁଞ୍ଜିନିବେଶ ସମ୍ମିଳନୀ ଏବଂ ଭାରତ ମହାସାଗର ଉପକୂଳବର୍ତ୍ତୀ ରାଷ୍ଟ୍ରସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀମାନଙ୍କର ବୈଠକରେ ମଧ୍ୟ ଯୋଗ ଦେବେ ଶ୍ରୀ ଗୁଟରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ଏବଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଏକ ପ୍ରତିନିଧି ମଣ୍ଡଳ ସ୍ତରୀୟ ବୈଠକରେ ଯୋଗ ଦେବେ ଇଣ୍ଡୋନେସିଆ ବରିଆଲ୍ସ୍ ଅପିଲ୍ ଇଣ୍ଡୋନେସିଆରେ ଅନୁଭୂତ ଭୂମିକମ୍ପ ଓ ସୁନାମୀ ଯୋଗୁଁ ଘଟିଥିବା କ୍ଷୟକ୍ଷତିର ମୁକାବିଲା କରିବାପାଇଁ ଆନ୍ତର୍ଜାତିକ ସହାୟତା ଲୋଡ଼ି ସେଠାକାର ସରକାର ବିଶ୍ୱ ସମ୍ପ୍ରଦାୟକୁ ଅନୁରୋଧ କରିଛନ୍ତି

ଅନେକ ଦୁର୍ଗମ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ଉଦ୍ଧାରକାରୀମାନେ ବଡ଼ ବଡ଼ ଯନ୍ତ୍ରପାତିର ଅଭାବରୁ ଉଦ୍ଧାର କାର୍ଯ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଷ୍ଟ୍ରପତି ଜୋକୋ ଓ୍ୱିଡୋଡୋ ବହୁ ଆନ୍ତର୍ଜାତିକ ସହାୟତାକାରୀ ସଂସ୍ଥା ଏବଂ ଏନ୍ଜିଓ ପକ୍ଷରୁ ଦିଆଯାଉଥିବା ସହାୟତାପାଇଁ ଦ୍ୱାର ଉନ୍କକ୍ତ ରଖିଛନ୍ତି

ଏସ୍ କୋରିଆ ମାଇନ୍ ଦକ୍ଷିଣ କୋରିଆ ଉତ୍ତର କୋରିଆ ସହ ଏହାର ସୀମାର ଦୂଇଟି ସ୍ଥାନରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡ୍ ମାଇନ୍ଗୁଡ଼ିକୁ ନିଷ୍କିୟ କରିବା ଆରମ୍ଭ କରିଛି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ବୁଝାମଣା ଅନୁସାରେ ଏହା କରାଯାଉଛି ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଉତ୍ତର କୋରିଆ ପକ୍ଷରୁ ସମାନ ଧରଣର ପଦକ୍ଷେପ ନିଆଯିବାକୁ ସେ ଆଶା କରୁଛି ଦୁଇ ଦେଶ ମଧ୍ୟରେ ଦଶନ୍ଧି ଦଶନ୍ଧିର ଶତ୍ରତାର ଅବସାନ ଲାଗି ଉଭୟ ଦେଶର ସାମରିକ ବାହିନୀଗୁଡ଼ିକ ଅନେକ ପଦକ୍ଷେପ ଉପରେ ଏକମତ ହୋଇଛନ୍ତି

ଏହି ନୂଆ ବୁଝାମଣା ଆମେରିକା ମେକ୍ସିକୋ କାନାଡ଼ା ରାଜିନାମା ଭାବେ ପରିଚିତ ହେବ

ବିଦେଶରେ ଥିବା ଭାରତୀୟ ଦ୍ରତାବାସଗୁଡ଼ିକ ଆକ୍ଟି ବିଦେଶ ପ୍ରସାରଣ ସେବା ଦିବସ ମଧ୍ୟ ପାଳନ କରିବେ ବିଦେଶ ପ୍ରସାରଣ ସେବା ଦିବସ ପାଳନ ପାଇଁ ଶୀର୍ଷକ ହେଉଛି 'ବିଶ୍ୱ ଶାନ୍ତି ପାଇଁ ଗାନ୍ଧିଜୀଙ୍କ ଦୂରଦୃଷ୍ଟି

ବିଦେଶ ଭାଷା ମଧ୍ୟରେ ଆରବୀ ବାଲୁଚି ବର୍ମୀଜ୍ ଚାଇନିଜ୍ ଦାରି ଫ୍ରେଞ୍ ଇଷ୍ଡୋନେସିଆ ପର୍ସିଆନ୍ ଓ ବଲୋଚ୍ ଭାଷାଗୁଡ଼ିକ ଅନ୍ତର୍ଭୁକ୍ତ

ସମ୍ପ୍ରତି ମିଳିତ ଆରମ ଏମିରେଟସ୍ରେ ଅନୁଷ୍ଠିତ ଏସିଆ କପ୍ ବିଜୟ ପରେ ଏହି ଦୁଇ ବ୍ୟାଟ୍ସ୍ମ୍ୟାନ୍ଙ୍କ ସ୍ଥାନରେ ଉନ୍ନତି ଘଟିଛି ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ପହଞ୍ଚଥିବା ବେଳେ ଶିଖର ଧଓ୍ୱନ୍ ପଞ୍ଚମ୍ ସ୍ଥାନକୁ ଉଠିଛନ୍ତି